ଏବଂ ରାକ୍ୟର ବିଭିନ୍ ଅଞ୍ଅଳରେ ବୃଦ୍ଧି ପାଇଛି ଦିନର ତାପମାତ୍ରା

ଏହି ଅବସରରେ ଯୁଗ୍ଗ ସଚିବ ଶ୍ରୀମତୀ ପାଡ଼ୀ ଝାରସୁଗୁଡ଼ାରୁ ବାଙ୍ଗାଲୋର ଓ ମୁଧାଇକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି

ଆକି ସକାଳେ ଯାଜପୁର ସହରରେ ଗାନ୍ଧୀଛକ ନିକଟରେ ଥିବା ସାହି ମସ୍ଜିଦ୍ରେ ସାମୁହିକ ନମାଜପାଠ ଅନୁଷିତ ହୋଇଥିଲା

ଏହି ଗ୍ରାମଟି ପଲିଥିନ ମୁକ୍ତ ଗ୍ରାମଭାବେ ଜଶାଯିବା ସହ ସମସ୍ତ ଦୁଆର ମୁହଁରେ ଅନାବଶ୍ୟକ ଜରି ପଲିଥିନ ଏବଂ ପ୍ଲାଷ୍ଟିକ ରଖିବା ପାଇଁ ଗୋଟିଏ ଗୋଟିଏ ଟିଣ ଡବା ରଖାଯାଇଛି

ମାଲକାନଗିରିଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଏହି ମ୍ ଚ୍ଟିକୁ ସର୍ବସାଧାରଣଙ୍କ ପାଇଁ ଟିକେଟ୍ମୁକ୍ତ କରାଯାଇଛି